ଅଲ୍ ପାର୍ଟି ମିଟ୍ ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭର ଅବ୍ୟବହିତ ପୂର୍ବରୁ ସରକାର ଆଜି ନ୍ତଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ ସଂସଦର ଉଭୟ ସଭାଗୃହରେ ସୁରୁଖୁରୁରେ କାର୍ଯ୍ୟଧାରା ପରିଚାଳନା କରିବା ପାଇଁ ସରକାର ଏହି ବୈଠକରେ ବିରୋଧୀ ଦଳଗୁଡ଼ିକର ସମର୍ଥନ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ବିକୟ ଗୋଏଲ୍ କଂଗ୍ରେସ ନେତା ଆନନ୍ଦ ଶର୍ମା ଓ ଗୁଲାମ ନବୀ ଆଜାଦ୍ ଏନ୍ସିପି ନେତା ଶରତ ପାୱାର୍ ଓ ସିପିଆଇ ନେତା ଡି ରାଜା ଏହି ବୈଠକରେ ଯୋଗ ଦେଇଥିଲେ

ଅଧିବେଶନ କାଳରେ ତିନି ତଲାକ ବିଲ୍କୁ ପାଶ୍ କରାଇବା ଲାଗି ସରକାର ପ୍ରାଧାନ୍ୟ ଦେବେ ଏହି ବିଲ୍ ଲୋକସଭାରେ ପାସ୍ ହୋଇଯାଇଛି ଏବଂ ରାଜ୍ୟସଭାରେ ପଡ଼ି ରହିଛି ଅନ୍ୟାନ୍ୟ ପଛୁଆବର୍ଗ ପାଇଁ କାତୀୟ କମିଶନ୍କୁ ସାୟିଧାନିକ ମର୍ଯ୍ୟଦା ସଂକ୍ରାନ୍ତୀୟ ବିଲ୍କୁ ମଧ୍ୟ ପାଶ୍ କରାଇବା ଲାଗି ସରକାର ଜୋରସୋରରେ ଉଦ୍ୟମ କରିବେ ଜାତୀୟ ଭେଷଜ କମିଶନ୍ ବିଲ୍ ଓ ଟ୍ରାନ୍ସଜେଣ୍ଡର ସୁରକ୍ଷା ଅଧିକାର ବିଲ୍ ଉପରେ ମଧ୍ୟ ଏହି ଅଧିବେଶନ କାଳରେ ଆଲୋଚନା ହେବ ରାଜ୍ୟସଭା ଉପାଧ୍ୟକ୍ଷ ପିଜେ କୁରିଏନ୍ଙ୍କ କାର୍ଯ୍ୟକାଳ ଏହି ମାସରେ ଶେଷ ହେଉଥିବାରୁ ଉପାଧ୍ୟକ୍ଷ ପଦ ପାଇଁ ମଧ୍ୟ ନିର୍ବାଚନ ହେବାର ଆଶା କରାଯାଉଛି ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାର ସାମ୍ଭାଦିକମାନଙ୍କୁ କହିଛନ୍ତି ସରକାରଙ୍କୁ ସବୁ ଦଳଗୁଡ଼ିକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ପାର୍ଲାମେଣ୍ଟ କଂଗ୍ରେସ କହିଛି ପାର୍ଲାମେଷ୍ଟର କାର୍ଯ୍ୟ ଧାରା ସୁରୁଖୁରୁରେ ଚାଲୁ ବୋଲି ପାର୍ଟି ଚାହେଁ ପାର୍ଟି ନେତା ଗୁଲାମନବୀ ଆଜାଦ ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଗତ ଅଧିବେଶନରେ ବାଧାବିଘୁ ସୃଷ୍ଟି କରିବା ପାଇଁ କଂଗ୍ରେସ ପାର୍ଟି ଦାୟୀ ନୁହେଁ ବୋଲି ପାର୍ଟି ପକ୍ଷରୁ ସ୍ୱଷ୍ଟ କରାଯାଇ ସାରିଛି ଏସି ଉତ୍ୟକ୍ତ ଲୋକମାନଙ୍କ ଦ୍ୱାରା କୌଣସି ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣାର ଫଳପ୍ରଦ ମ୍ରକାବିଲା ପାଇଁ ଏକ ନ୍ୱଆ ଆଇନ୍ ପ୍ରଶୟନ କରିବା ଲାଗି ପାର୍ଲାମେଣ୍ଟରେ ବିଲ୍ ଆଗତ କରାଯାଉ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଉତ୍ୟକ୍ତ ଲୋକମାନଙ୍କ ଦ୍ୱାରା ପିଟିପିଟି ହତ୍ୟା କରାଯିବା ଭଳି ଘଟଣାକ୍ତ କଦାପି ଅନୁମତି ଦିଆଯିବ ନାହିଁ ଏବଂ ଏଥିପ୍ରତି କୋହଳତା ପ୍ରକାଶ କରାଗଲେ ଏହା ଏକ ନ୍ନଆ ଆଇନ୍ର ରୂପ ଧାରଣ କରିବ ଏଣୁ ଏହାକୁ ଦୂତ ହସ୍ତରେ ଦମନ କରିବା ଆବଶ୍ୟକତା ରହିଛି ଗୋରକ୍ଷକ ଓ ଉତ୍ୟକ୍ତ ଲୋକମାନଙ୍କ ଦ୍ୱାରା ପିଟିପିଟି ହତ୍ୟା କରିବା ଏବଂ ଘଟଣାକୁ ଦମନ କରିବା ପାଇଁ ପ୍ରତିକାର ଓ ନିରାକରଣ ମୂଳକ ତଥା ଦଶ୍ଚ ଦେବା ଭଳି କେତେକ ପଦକ୍ଷେପ ସକାଶେ ସୁପ୍ରିମ୍କୋର୍ଟ କେତେକ ନିର୍ଦ୍ଦେଶ ଦେଇଛନ୍ତି ଦେଶରେ ଏଭଳି ହିଂସା ଘଟଣାକୁ ଦମନ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବା ସକାଶେ ଆଗତ କେତେକ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ଏହି ବିବାଦୀୟ ପ୍ରସଙ୍ଗ ଉପରେ ଶୁଣାଣି ଆଜି ଶେଷ କରିଛନ୍ତି ଏହି ସାୟିଧାନିକ ଖଣ୍ଡପୀଠରେ ଜଷ୍ଟିସ୍ ଆର୍ଏଫ୍ ନରିମାନ୍ ଏଏମ୍ ଖନ୍ୱିଲ୍କର୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲହୋତ୍ରା ରହିଛନ୍ତି

ମେନକା ମଦର ଟେରେଶାଙ୍କ ମିଶନାରିଜ୍ ଅଫ୍ ଚାରିଟିର ଆର୍ଥିକ ସହାୟତାରେ ପରିଚାଳିତ ଶିଶୁ ଯତ୍ନ ଗୃହଗୁଡ଼ିକୁ ତୁରନ୍ତ ଯାଞ୍ଚ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି ପ୍ରତ୍ୟେକ ରାଜ୍ୟକୁ ପରାମର୍ଶ ଦେଇଛନ୍ତି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି କେନ୍ଦ୍ରୀୟ ପୌଷ୍ୟ ସନ୍ତାନ ଗ୍ରହଣ ସମ୍ଭଳ କର୍ତ୍ତ୍ୱପକ୍ଷ କାଡ଼ା ସହ ଏହିସବୁ ଶିଶୁ କେନ୍ଦ୍ରଗୁଡ଼ିକ ପଞ୍ଜିକୃତ ହୋଇଥିବା ବିଷୟକୁ ନିର୍ଣ୍ଣିତ କରିବା ପାଇଁ ଶ୍ରୀମତୀ ଗାନ୍ଧି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ରାଞ୍ଚି ସ୍ଥିତ ଏକ ଶିଶୁ ଯତ୍ନ କେନ୍ଦ୍ର ତିନୋଟି ଶିଶୁକୁ ବିକ୍ରି କରିଥିବା ଏବଂ ଆଉ କଣେ ଶିଶୁକୁ ଦେଇ ଦେଇଥିବା ଅଭିଯୋଗ ହୋଇଛି ରେନ୍ ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଗୋଟିଏ ସ୍କୁଲ୍ ପିଲା ସମେତ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ସୌରାଷ୍ଟ୍ର ଅଞ୍ଚଳର ଗିରସୋମନାଥ କିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜୁନାଗଡ଼ ଆମରେଲି ଜାମ୍ନଗର ଓ ରାଜକୋଟ୍ ତଥା ଦକ୍ଷିଣ ଗୁଜରାଟର ଭଲସାଦ ଓ ନବସାରି ଜିଲ୍ଲାଗୁଡ଼ିକ ଲଗାଣ ବର୍ଷାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି

ପଞ୍ଜାବ ହରିଆନା ଓ ଚଣ୍ଡିଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ବର୍ଷା ହେବା ଦ୍ୱାରା ତାପମାତ୍ରା ବହୁ ମାତ୍ରାରେ ହ୍ରାସ ପାଇଛି ପାତ୍ର ଆର୍ ଗାନ୍ଧି କଂଗ୍ରେସ ମୁସଲମାନମାନଙ୍କର ଏକ ପାର୍ଟି ବୋଲି ଦିଆଯାଇଥିବା ବିବୃଭି ଉପରେ ସ୍ୱଷ୍ଟିକରଣ ଦିଆଯାଇ ନ ଥିବାରୁ ବିଜେପି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛି ବିଜେପି ମୁଖପାତ୍ର ସମ୍ଭିତ ପାତ୍ର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି କଂଗ୍ରେସ ତୁଷ୍ଟିକରଣ ରାଜନୀତି ଚଳାଇଛି ସେ କହିଛନ୍ତି ରାହୁଲ ଗାନ୍ଧି ସଂପ୍ରତି ଟ୍ୱିଟ୍ କରି ଯେଉଁ ମତ ଦେଇଥିଲେ ତାହା ଦ୍ୱାରା ଲୋକମାନେ ଦୃନ୍ଦରେ ପଡିଛନ୍ତି

ଷ୍ଟିଲ୍ କେନ୍ଦ୍ର ଇସ୍କାତ୍ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର କର୍ମଚାରୀମାନଙ୍କ ପାଇଁ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବ ପ୍ରତି ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ଆଜି ସହମତି ପ୍ରଦାନ କରିଛନ୍ତି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର କର୍ମଚାରୀ ସଂଘ ଓ ଅଫିସର୍ ସଂଘଗୁଡ଼ିକର ପ୍ରତିନିଧି ଏବଂ ମନ୍ତ୍ରଣାଳୟ ମଧ୍ୟରେ ଆମ୍ବଳଚ୍ଚଳ ଆଲୋଚନା ପରେ ଏ ସଂକ୍ରାନ୍ତୀୟ ରାଜିନାମା ସ୍ତିରିକୃତ ହୋଇଛି

ଏହି ଯୋଜନାଗୁଡ଼ିକ ପାଇଁ ସରକାରଙ୍କ ବଜେଟ୍ ସମର୍ଥନ ରହିବ ନାହିଁ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ବୋର୍ଡଗୁଡ଼ିକ ଦ୍ୱାରା ପ୍ରତିବର୍ଷ ଧାର୍ଯ୍ୟ କରାଯାଇଥିବା ଅବଦାନ ହାର ଉପରେ ଲାଭକ୍ତ ପେନ୍ସନ୍ ବାବଦରେ ଦିଆଯିବ ଅମରନାଥ ଯାତ୍ରା ପବିତ୍ର ଅମରନାଥ ତୀର୍ଥଯାତ୍ରାରେ ଆଜି ସପ୍ତଦଶ ଦଳର ଯାତ୍ରୀମାନେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ଶିବିରରୁ ଦକ୍ଷିଣ କାଶ୍କୀର ଅଭିମୁଖେ ଯାତ୍ରା କରିଛନ୍ତି

ଆଇଏମ୍ଏଫ୍ ଅନ୍ତର୍ଜାତୀୟ ମୂଦ୍ରା ପାର୍ଷି ଆଇଏମ୍ଏଫ୍ କହିଛି ଆମେରିକା ଓ ତାର ବାଣିଜ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିବାଦ ଯୋଗୁଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ବିପଦ ବୃଦ୍ଧି ପାଉଛି ଆଇଏମ୍ଏଫ୍ ପକ୍ଷରୁ ପ୍ରକାଶିତ ସଦ୍ୟତମ ବିଶ୍ୱ ଆଉଟ୍ଲୁକ୍ ରିପୋର୍ଟରେ କୁହାଯାଇଛି ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିରେ ଅସାମଞ୍ଜସ୍ୟ ଓ ବିପଦ ବୃଦ୍ଧି ପାଉଛି ଏହି ରିପୋର୍ଟରେ ସତର୍କ କରି କୁହାଯାଇଛି ଯଦି ଏଭଳି ମତ ପାର୍ଥକ୍ୟ ଓ ଉତ୍ତେଜନା ଜାରି ରହିବ ଅର୍ଥ ବଜାରଗୁଡ଼ିକରେ ଅସ୍ଥିରତା ସୃଷ୍ଟି ହେବ ବିଶ୍ୱସ୍ତରୀୟ ବଜାରରେ ଅସ୍ଥିରତା ସୃଷ୍ଟି ପାଇଁ ଆଶଙ୍କାକୁ ଦୃଷ୍ଟିରେ ରଖି ନିକ ନିକର ଆର୍ଥକ ସ୍ଥିତି ମଜବୁତ ରଖିବା ସକାଶେ ଆଇଏମ୍ଏଫ୍ ସବୁ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦେଇଛି ନକ୍ବି କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ ମୁକ୍ତାର ଆବାସ ନକ୍ବି ସଂଖ୍ୟାଲଘୁ ସଂପ୍ରଦାୟର କଲ୍ୟାଣ ପାଇଁ ଯୋଜନାଗୁଡ଼ିକର ତ୍ୱରିତ ଓ ସ୍ୱଚ୍ଚ କାର୍ଯ୍ୟକାରିତା ପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି ଜାତୀୟ ସଂଖ୍ୟାଲଘୁ ଉନ୍ନୟନ ଓ ଅର୍ଥ ନିଗମ ପକ୍ଷରୁ ଆୟୋଜିତ ଆର୍ଥକ ପରିଚାଳନା କର୍ମଶାଳାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନକ୍ବି ଏହା କହିଛନ୍ତି

ପୁଲିସ୍ କହିଛି ଗତକାଲି ଯବାନ୍ମାନେ ଖାନ୍ତଲାସୀ ଚଳାଇଥିବାବେଳେ ଡାଙ୍ଗେରପୋରା ଏରିହାଲ୍ ଗାଁର ଏକ ଘର ଭିତରୁ ବିପୁଳ ପରିମାଣର ବିସ୍କୋରକ ସାମଗ୍ରୀ ଡିଟୋନେଟର୍ ଇଲେକ୍ଟିକ୍ ଚାର୍ଚ୍ଚର୍ ମୋବାଇଲ୍ ଫୋନ୍ ଓ ରିମୋଟ୍ କଷ୍ଟ୍ରୋଲ୍ ଡିଭାଇସ୍ ଜବତ କରାଯାଇଛି ଟ୍ରମ୍ପ୍ ପୁତିନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କର ରୁଷ ପ୍ରତିପକ୍ଷ ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ଗତକାଲି ରାତିରେ ହେଲ୍ସିଙ୍କି ଠାରେ ଅନୁଷ୍ଠିତ ବ୍ୟକ୍ତିଗତ ସ୍ତରୀୟ ପ୍ରଥମ ବୈଠକ ସନ୍ତୋଷ ଜନକ ବୋଲି ଉଭୟ ନେତା ପ୍ରକାଶ କରିଛନ୍ତି